ଏହି ଅଧ୍ୟାଦେଶରେ ସ୍ୱାସ୍ଥ୍ୟକର୍ମୀମାନେ ଆଘାତପ୍ରାପ୍ତ ହେଲେ କିିୟା ସେମାନଙ୍କର ଧନସମ୍ପତ୍ତି ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ରହିଛି କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରୟାସ ଜାରି ରଖିଛନ୍ତି ସେମାନଙ୍କ ଉପରେ ଆକ୍ରମଣ ହେବା ଦୁର୍ଭାଗ୍ୟଜନକ ଜାବଡେକର କହିଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ହିଂସାତ୍ମକ ଘଟଣାକୁ ବରଦାସ୍ତ କରାଯିବ ନାହିଁ

ଶ୍ରୀ ଜାବଡେକର କହିଛନ୍ତି ଯଦି ସ୍ୱାସ୍ଥ୍ୟକର୍ମୀମାନଙ୍କର ଯାନବାହାନ କିମ୍ବା କ୍ଲିନିକ୍ ଏହି କାରଣରୁ ନଷ୍ଟ ହୋଇଥାଏ ତେବେ ଅଭିଯୁକ୍ତଙ୍କଠାରୁ ଏହି ସମ୍ପତ୍ତିର ବଜାର ମୂଲ୍ୟର ଦୁଇଗୁଣା ଆଦାୟ କରାଯିବାର ବ୍ୟବସ୍ଥା ସଂଶୋଧିତ ଆଇନରେ ରହିଛି

ସେ ଆହୁରି କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋକନାରେ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍କିଟାଲରେ ମାଗଣାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟାନ୍ୟ ରୋଗ ପାଇଁ ସରକାରୀ ହସ୍କିଟାଲର ପ୍ରମାଣପତ୍ର ଜରିଆରେ ଅଣତାଲିକାଭୁକ୍ତ ହସ୍କିଟାଲରୁ ମଧ୍ୟ ମାଗଣାରେ ଚିକିତ୍ସା ସେବା ଉପଲବ୍ଧ କରାଯାଇଛି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କ୍ୟାବିନେଟ୍ ବୈଠକ ଅବସରରେ ଏହି ସୂଚନା ଦେଇଛନ୍ତି

ପ୍ରଥମ ପର୍ଯ୍ୟାୟରେ ଅନ୍ୟାନ୍ୟ ମନ୍ତ୍ରଣାଳୟ ସହଯୋଗରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ହାତକୁ ନେଇସାରିଛି

ଗତବର୍ଷ ଡିସେମ୍ବର ପହିଲାରୁ ହିତାଧିକାରୀମାନଙ୍କୁ ଆଧାର ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ସୁବିଧା ଦିଆଯାଇ ଆସ୍କ୍ଥି

ଗତ ବର୍ଷ ଡିସେମ୍ବର ପହିଲାରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀମାନେ ଆଧାର ତଥ୍ୟ ଭିତ୍ତିରେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପାଉଥିଲେ ପିଏମ୍ କିଶାନ ପୋର୍ଟାଲ୍ରୁ ସେମାନଙ୍କୁ ଏହି ସୁବିଧାଗୁଡ଼ିକ ମିଳିଥିଲା ଆସାମ ମେଘାଳୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଓ ଲଦାଖରେ ଲୋକମାନଙ୍କୁ ଆଧାର ନମ୍ଘର ବର୍ଷନ ପାଇଁ ଅଧିକ ସମୟ ଲାଗୁଥିବାରୁ ଏପ୍ରିଲ୍ ପହିଲା ପରଠାରୁ ସେମାନେ କୌଣସି ସରକାରୀ ଯୋଜନାର ସୁବିଧା ପାଇବାକୁ ହକ୍ଦାର ହେଉ ନଥିବା ଦୃଷ୍ଟିରୁ ଏହି ରିହାତି ପ୍ରଦାନ କରାଯାଇଛି

ରାଜ୍ୟଗୁଡ଼ିକରେ ଲକଡାଉନ ପରିସ୍ଥିତି ସଂପର୍କରେ ସେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ ଆସନ୍ତା ମେ ତିନି ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ରାଜ୍ୟଗୁଡ଼ିକ କି ପ୍ରକାର ପଦକ୍ଷେପ ନେବା ଠିକ୍ ହେବ ସେ ସଂପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ବିଚାରବିମର୍ଶ କରିବେ ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଆସନ୍ତାକାଲି ଦେଶର ବିଭିନ୍ନ ଗ୍ରାମପଞ୍ଚାୟତକୁ ସମ୍ଘୋଧନ କରିବେ ଲକଡାଉନ୍ ପରିପ୍ରେକ୍ଷୀରେ ସେ ପଞ୍ଚାୟତର ପ୍ରତିନିଧିମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିବେ ଏହି ଅବସରରେ ସେ ୟୁନିଫାଏଡ୍ ଇ ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରୟ କରିବେ ୟୁନିଫାଏଡ ପୋର୍ଟାଲ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ନୃତନ ପଦକ୍ଷେପ ଯେଉଁଥିରେ ଗ୍ରାମପଞ୍ଚାୟତ ବିକାଶ ଯୋଜନା ଜିପିଡିପି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାରେ ସିଙ୍ଗିଲ ଇଷ୍ଟରଫେସ୍ ଭାବେ କାର୍ଯ୍ୟ କରିବ

ଏହି ଔଷଧପତ୍ର ଭାରତର ଜନସାଧାରଣଙ୍କ ପକ୍ଷରୁ ନେପାଳର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତର ଏହି ଉପହାର ପାଇଁ କୃତଜ୍ଞତା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଓଲି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେଶର ନେତୃତ୍ୱବୃନ୍ଦ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି

ଭାରତ ଓ ନେପାଳର ଚିକିତ୍ସା ପେଷାଦାରମାନେ କୋଭିଡ୍ ନାଇଷ୍ଟିନର ମୁକାବିଲାରେ ପରସ୍କର ସହିତ ସହଯୋଗରେ କାର୍ଯ୍ୟ କରୁଛନ୍ତି ଏହି ଘଡ଼ିସନ୍ଧି ମୁହର୍ତ୍ତରେ ଭାରତ ନେପାଳ ଓ ଅନ୍ୟ ଦକ୍ଷିଣ ଏସୀୟ ଭାଗିଦାରୀ ରାଷ୍ଟ୍ରମାନଙ୍କ ସହ ମିଶି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରିବାକୁ ସମ୍ପର୍ଣ୍ଣ ପ୍ରସ୍ତୁତ ଅଛି ଓ ପ୍ରତିଶ୍ରୁତିବଦ୍ଧ ରହିଛି